ବିରୋଧୀ ଦଳ ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରହିଥିଲେ ମଧ୍ୟ ଟିଆର୍ଏସ୍ ଏବଂ ଏଆଇଏଡିଏମ୍କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ସପକ୍ଷରେ ସ୍କୋଗାନମାନ ଦେଇଥିଲେ ଟିଆର୍ଏସ୍ ସଭ୍ୟମାନେ ତେଲେଙ୍ଗାନାରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣ କୋଟା ବୃଦ୍ଧି ନେଇ ଦାବି କରିଥିବା ବେଳେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ପରିଷଦ ସ୍ଥାପନ ପାଇଁ ଦାବି କରିଥିଲେ ହୋହଲ୍ଲା ପରିସ୍ଥିତି ମଧ୍ୟରେ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂହ ଟିଡିପି ଏବଂ ୱାଇଆର୍ଏସ୍ କଂଗ୍ରେସ ଦ୍ୱାରା ଦିଆଯାଇଥିବା ଅନାସ୍ଥାପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଥିବା କହିଥିଲେ ଏବଂ ସେ ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେବା ପାଇଁ ଆହ୍ୱାନ ଜଣାଇଥିଲେ ବାଚସ୍ୱତି ସୁମିତ୍ରା ମହାଜନ ବିକ୍ଷୋଭ କରୁଥିବା ସଭ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାରମ୍ଭାର କହିଥିଲେ ଏବଂ ସେ କହିଥିଲେ ଯେ ସେମାନେ ଆସନକୁ ଗଲାପରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରାଯିବ ତେବେ ପରିସ୍ଥିତିରେ ସୁଧାର ନ ଆସିବାରୁ ଗୃହକାର୍ଯ୍ୟ ଚଳାଇବା ସନ୍ତବ ନୁହେଁ ବୋଲି ବାଚସ୍କତି କହିଥିଲେ ଅନାସ୍ଥା ପ୍ରସ୍ତାବକୁ କଗ୍ରେସ ବାମଦଳ ଟିଏମ୍ସି ଆର୍ଜେଡି ସମାଜବାଦୀପାର୍ଟି ଏବଂ ଅନ୍ୟମାନେ ସମର୍ଥନ ଦେବା ଲାଗି ପ୍ରସ୍ତୁତ ଥିବା କ୍ଷଣାପଡ଼ିଛି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସଭ୍ୟମାନେ ଗୃହ କାର୍ଯ୍ୟ ଚଳାଇବା ସପକ୍ଷରେ ନଥିବା ଅନୁଭବ କରି ବାଚସ୍କତି ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ରାକ୍ୟସଭାରେ ମଧ୍ୟ ସେହି ଏକା ପରିସ୍ଥିତି ଲାଗି ରହିଥିଲା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ଦିନକ ପାଇଁ ଗୃହ ମୁଲତବୀ ଘୋଷଣା କରିଥିଲେ ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ ସହିତ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା ପ୍ରଦର୍ଶନ କରିବା ନେଇ ଅଧ୍ୟକ୍ଷ ଶ୍ରୀ ନାଇଡୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅନନ୍ତ ନୋ କନ୍ଫିଡେନ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ସରକାର ଅନାସ୍ଥା ପ୍ରସ୍ତାବ ଉପରେ ଉଭୟ ଗୃହ ବାହାରେ ଏବଂ ଗୃହ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ସାମ୍ବାଦିକମାନଙ୍କୁ ସଂସଦ ବାହାରେ ଶ୍ରୀ କୁମାର କହିଛନ୍ତି କେନ୍ଦ୍ର ସରକାର ସମ୍ପର୍ଣ୍ଣ ସଂଖ୍ୟା ଗରିଷତାର ସହ ଅନାସ୍ଥା ପ୍ରସ୍ତାବ ଜିତିବା ନେଇ ନିଶ୍ଚିତ ଅଛନ୍ତି ସେ କହିଛନ୍ତି ଲୋକସଭାରେ ଏନ୍ଡିଏ ର ଦୁଇ ତୂତୀୟାଂଶ ସଂଖ୍ୟାଗରିଷ୍ଠତା ରହିଛି ଅନ୍ୟ ପକ୍ଷରେ ସରକାରଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ଦୋଷାରୋପ ନେଇ ଶ୍ରୀ ଅନନ୍ତ କୁମାର କହିଛନ୍ତି କଂଗ୍ରେସ ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରି ଯାଉଥିବା ବେଳେ ସେ ନେଇ ପ୍ରକୃତ ସତ୍ୟତା ଆକଳନ କରୁ ନାହିଁ ଟିଡିପି ପ୍ରୋଟେଷ୍ଟ୍ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଆର୍ଥିକ ସୁବିଧା ପ୍ରଦାନ ନେଇ ଆକି ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସ ପକ୍ଷରୁ ସଂସଦ ଭବନରେ ଧାରଣା ଜାରି ରହିଛି ଏହି ଦୁଇ ଦଳର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସେମାନଙ୍କର ଦାବି ସମର୍ଥନରେ ସ୍କୋଗାନମାନ ଦେଇଥିଲେ ଅନ୍ୟପକ୍ଷରେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ଜଳବିବାଦର ପରିଚାଳନା ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ଆସନ୍ତାକାଲିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଅଦାଲତ ଦଣ୍ଡ ବିଧାନ କରିବ

ମୃତକ ହେମରାଜଙ୍କ ପତ୍ନୀ ଖୁମକଳା ବନଯାଦେ ଏହି ମାମଲା ଦାୟର କରିଛନ୍ତି

ଏସ୍ସି ରୋହିଙ୍ଗ୍ୟା ଆକି ସୁପ୍ରିମ୍କୋର୍ଟ ବିଭିନ୍ନ ରାଜ୍ୟରେ ରହୁଥିବା ରୋହିଙ୍ଗ୍ୟା ସରଣାର୍ଥୀମାନଙ୍କ ଅବସ୍ଥା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିଭିନ୍ନ ସରଣାର୍ଥୀ ସିବିରରେ ରହୁଥିବା ରୋହିଙ୍ଗ୍ୟାମାନଙ୍କ ଦୁର୍ଦ୍ଦଶା ସମ୍ପର୍କୀତ ଏକ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ହରିଆଣା ରାଜସ୍ଥାନ ଜାଞ୍ଚୁ କାଶ୍ମୀର ସମେତ କେନ୍ଦ୍ର ସରକାର ରୋହିଙ୍ଗ୍ୟା ସରଣାର୍ଥୀମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ପିଟିସନ୍ରେ ଉଲ୍ଲେଖ ରହିଛି

ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରମୁଖ ଅଂଶିଦାର ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଏବଂ ତାଙ୍କ ମା' ସୋନିଆ ଗାନ୍ଧି ଅଛନ୍ତି

ପ୍ରେଜ୍ ଇନୋଭେସନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କହିଛନ୍ତି ଭାରତକୁ ଏକ ଉତ୍ତମ ଏବଂ ସହଯୋଗ ପୂର୍ଣ୍ଣ ସମାଜରେ ପରିଣତ କରିବା ପାଇଁ ନୃତନ ବିଦ୍ବତ୍ତାର ଆବଶ୍ୟକତା ରହିଛି ଆଜି ରାଷ୍ଟ୍ରପତି ଭବନରେ ଏ ସମ୍ପର୍କୀତ ଏକ ପର୍ବର ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଜଳବାୟୁ ପରିବର୍ତ୍ତନ ଏବଂ ସହଜରେ ବ୍ୟାପୁଥିବା ରୋଗ ପ୍ରତିହତ କରିବା ପାଇଁ ନୃତନ ଜ୍ଞାନକୌଶଳର ଆବଶ୍ୟକତା ରହିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନ ସାମୁ କରୁଥିବା ଅସୁବିଧାଗୁଡ଼ିକର ସମାଧାନର ବାଟ ଏହି ବୈଠକରେ ବାହାରିବାର ସମ୍ଭାବନା ରହିଛି ଅନ୍ୟ ପକ୍ଷରେ ବିଭିନ୍ନ ପ୍ରମୁଖ ଘଟଣା ନେଇ ରାଜନୈତିକ ସ୍ତରରେ ବୁଝାମଣା ହେବାର ମଧ୍ୟ ସମ୍ଭାବନା ରହିଛି କୋର୍ଟ କେଜରିଓ୍ୱାଲ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅମଳକ ମନ୍ତବ୍ୟ ନେଇ ଆଜି ଲିଖିତ କ୍ଷମାପ୍ରାର୍ଥନା କରିଛନ୍ତି ଏହି ଘଟଣାରେ ଶ୍ରୀ ଗଡ଼କରୀ ମାନହାନୀ ମୋକଦ୍ଦମା କରିଥିଲେ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କାତୀୟ ବିପର୍ଯ୍ୟୟ ପରିଚାଳନା ସଂଗଠନ ଏବଂ ଜାପାନ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି ଏହି ଅବସରରେ ଡକୁର କୁମାର ଉଭୟ ଦେଶ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆଖିଦୂଶିଆ ପଦକ୍ଷେପ ନେଇଥିବା କହିଛନ୍ତି

ଏହା ମାଓ ସମ୍ପତ୍ତି ବାଜ୍ୟାପ୍ତି ମାମଲାର ଦ୍ୱିତୀୟ ଘଟଣା ବୋଲି ଜଣାପଡ଼ିଛି ମିଳିଥିବା ଖବର ଅନୁଯାୟୀ ପ୍ରଦ୍ୟୁମ୍ନ ଶର୍ମା ଏବଂ ପ୍ରମୋଦ ଶର୍ମା ନାମକ ଦୁଇ ମାଓ ନେତାଙ୍କ କମିକ୍ତମା ବାସଗୃହ ଏବଂ ବ୍ୟାଙ୍କ୍ ଅର୍ଥ ଜବତ କରାଯାଇଛି ମାଓଇଷ୍ଟ କିଲ୍ ଛତିଶଗଡ଼ ବିଜେପୁର କିଲ୍ଲା ଆଦିବାସୀ ଅଞ୍ଚଳ ବସ୍ତର ଡିଭିଜନ୍ରେ ମାଓବାଦୀମାନେ ଚାରିଟି ଗାଡ଼ି ପୋଡ଼ିଦେବା ସହ କଣେ କଷ୍ଟ୍ରାକ୍ଟରକୁ ହତ୍ୟା କରିଛନ୍ତି ତୁମନାର୍ ଏବଂ କୋଇଟ୍ପାଲ୍ ମଧ୍ୟରେ ରାସ୍ତା ନିର୍ମାଣ କାମ ହେଉଥିଲା ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ ବସ୍ତରଠାରେ ରାସ୍ତା ନିର୍ମାଣ କାମ ବନ୍ଦ କରିବା ପାଇଁ ମାଓବାଦୀମାନେ ବହୁବାର କଣ୍ଟ୍ରାକ୍ରର ଏବଂ ସେମାନଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ କରି ଆସୁଛନ୍ତି ଆଜ୍ମେର ଉର୍ସ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଚାଦର ଆଜମେର ସରିଫ୍ ସ୍ଥିତ ସୁଫି ସନ୍ଥ ହଜରତ୍ ଖ୍ୱାଚ୍ଚା ମଇଉଦ୍ଦିନ୍ ଚିସ୍ତି ଦରଘାରେ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉର୍ସ ଉତ୍ସବ ଅବସରରେ ଭାରତର ଏବଂ ବିଦେଶରେ ରହୁଥିବା ଅନୁଗାମୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ସେ କହିଛନ୍ତି ଶାନ୍ତି ଏକତା ଏବଂ ସଦ୍ଭାବନା ଦେଶର ବିଭିନ୍ନ ଜୀବନ ଦର୍ଶନର କେନ୍ଦ୍ରବିନ୍ଦୁ ଏବଂ ସେଥି ମଧ୍ୟରୁ ସୁଫିବାଦ ଅନ୍ୟତମ

ହରିଆଣା ଇନ୍ଷ୍ଟିଚ୍ୟୁସନ୍ ହରିଆଣାର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୀଲ ବିଜ୍ ଆଜି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ପଣ୍ଡିତ ଭଗବତ୍ ଦୟାଲ୍ ଶର୍ମା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସମେତ ପାଞ୍ଚଟି ବିଶ୍ୱବିଦ୍ୟାଳୟ ଏବଂ ମେଡିକାଲ୍ କଲେଜ୍କୁ କ୍ରୀଡ଼ା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସିଲେନ୍ନ ଭାବେ ଚିହ୍ନଟ କରିଛନ୍ତି